କ୍ଷମା ଆବେଦନକୁ ଖାରଜ କରିବାପାଇଁ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କୁ ସୁପାରିସ୍ କରିଥିଲା

ଏମ୍ଏଚ୍ଏ ନିର୍ଭୟା ନିର୍ଭୟା ସାମ୍ରହିକ ବଳାକାର ମାମଲାର ଜଣେ ଦୋଷୀ ବ୍ୟକ୍ତିର କ୍ଷମା ଆବେଦନକ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟପ୍ରତି ରାମନାଥ କୋବିନ୍ଦ୍ଙ୍କ ନିକଟକୃ ପଠାଇବା ପରେ ରାଷ୍ଟ୍ରପତି ଏହି କ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି ପୂର୍ବର୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସେହି କ୍ଷମା ଆବେଦନକୁ ଖାରଜ କରିବାପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ୍ କରିଥିଲା

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ଉପରାଜ୍ୟପାଳଙ୍କ ସୁପାରିସ୍କୁ ଦୋହରାଇ କ୍ଷମା ଆଦେବଦନକୁ ପ୍ରତ୍ୟାଖ୍ୟାନ କରାଯିବାପାଇଁ ସୁପାରିସ୍ କରିଥିଲା ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବୈଜଲ୍ ଏହି କ୍ଷମା ଆବେଦନକୁ ଖାରଜ କରିଦେବା ଲାଗି ଦିଲ୍ଲୀ ସରକାରଙ୍କ ସୁପାରିସ୍କୁ ଗତ ଗୁରୁବାର ଦିନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିଲେ

ଉଚ୍ଚମାନର ଟେଲିଭିଜନ୍ ଟେଲି ଯୋଗାଯୋଗ ଏବଂ ପ୍ରସାରଣ ସେବା ଯୋଗାଇବାପାଇଁ ଏହି ଉପଗ୍ରହ ଉଦ୍ଦିଷ୍ଟ

ଭାରତର ଭୌଗୋଳିକ ଅଞ୍ଚଳଗୁଡ଼ିକୁ ଏହି ଉପଗ୍ରହ କୁ ବ୍ୟାଣ୍ଡ୍ ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ସି ବ୍ୟାଣ୍ଡ୍ କଭରେଜ୍ ଯୋଗାଇବ ଏହାଛଡ଼ା ଅଧିକାଂଶ ଏସୀୟ ରାଷ୍ଟ୍ର ଏବଂ ଅଷ୍ଟ୍ରେଲିଆକୁ ମଧ୍ୟ ଏହା ସେବା ଯୋଗାଇବାକୁ ସକ୍ଷମ

ଏହି ଉପଗ୍ରହ ଉନ୍ନତ ଡିଟିଏଚ୍ ଟେଲିଭିଜନ୍ ଅପ୍ଲିଙ୍କ୍ ଓ ଭିସ୍ୟାଟ୍ ସେବା ଯୋଗାଇଦେବ

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି କିଶନ୍ ରେଡ୍ରୀ କନ୍ମୁ ଓ କାଶ୍ମୀରର ମୁଖ୍ୟ ଶାସନ ସଚିବଙ୍କୁ ଏହି ଗସ୍ତ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଜମ୍ମୁ କାଶ୍ମୀର ଗସ୍ତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଇଚ୍ଛା ପ୍ରକାଶ କରିଥିବା ଶ୍ରୀ ରେଡ୍ରୀ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ଗ୍ରହଣ କର୍ଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ଏହି ଗସ୍ତର ଉଦ୍ଦେଶ୍ୟ ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଖୋଲା ମନୋଭାବ ଭିନ୍ନ ମତବାଦ ଓ ନ୍ୱଆନ୍ତଆ ଚିନ୍ତାଧାରାକୁ ସମ୍ମାନ ଦେବା ଭାରତୀୟମାନଙ୍କ ରକ୍ତରେ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ସମଗ୍ର ବିଶ୍ୱ ଘୂଣା ସୃଷ୍ଟିକାରୀ ମନୋଭାବ ହିଂସା ବିବାଦ ଓ ସନ୍ତାସବାଦଠାରୁ ମୁକ୍ତ ହେବାକୁ ସଂଗ୍ରାମ କରୁଛି ସେତେବେଳେ ଭାରତୀୟ ଜୀବନଶୈଳୀ ବିଶ୍ୱ ପାଇଁ ଆଶାର କିରଣ ସଞ୍ଚାର କରୁଛି ସେ କହିଛନ୍ତି ଭାରତ ବଳପ୍ରୟୋଗ ମାଧ୍ୟମରେ ନୁହେଁ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ କରିଥାଏ ଆଇଆଇଏମ୍ କୋଜିକୋଡେର ଛାତ୍ରଛାତ୍ରୀମାନଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏପରିକି ପାଶ୍ଚାତ୍ୟ ଦେଶମାନେ ମହିଳାମାନଙ୍କୁ ଭୋଟଦେବାର ଅଧିକାର ଦେବା ପାଇଁ ଦଶନ୍ଧି ଦଶନ୍ଧି ସମୟ ନେଇଯାଇଥିବା ବେଳେ ଭାରତୀୟ ସ୍ୟିଧାନର ପ୍ରଣେତାମାନେ ପ୍ରଥମରୁ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି ପ୍ରଧାନମନ୍ତୀ ପୁଣି କହିଛନ୍ତି ବିଶ୍ୱ ପ୍ରତି ଭାରତୀୟ ଚିନ୍ତାଧାରାର ଅନେକ ଅବଦାନ ରହିଛି ଓ ଆଗକୁ ବିଶ୍ୱକୁ ଦିଗ୍ଦର୍ଶନ ଦେବାକୁ ଭାରତର ସାମର୍ଥ୍ୟ ରହିଛି ପିଏମ୍ ବ୍ରୁ ତ୍ରିପୁରାରେ ବ୍ର ରିଆଙ୍ଗ୍ ଶରଣାର୍ଥୀମାନଙ୍କୁ ସ୍ଥାୟୀ ଭାବେ ବସବାସ କରିବାର ବ୍ୟବସ୍ଥା କରିବାପାଇଁ ହୋଇଥିବା ରାଜିନାମାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି

ଏହି ଦିନଟିକୃ ପ୍ରଧାନମନ୍ତ୍ରୀ ସେହି ଶରଣାର୍ଥୀମାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି କେନ୍ଦ୍ର ସରକାର ବ୍ର ରିଆଙ୍ଗ୍ ଶରଣାର୍ଥୀମାନଙ୍କ ସ୍ଥାୟୀ ବସବାସ ସକାଶେ ଗତକାଲି ତ୍ରିପୁରା ଓ ମିକୋରାମ୍ର ସମ୍ପ୍ରକ୍ତ ପକ୍ଷ ତଥା ବ୍ର ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଏକ ରାଜିନାମାରେ ଉପନୀତ ହୋଇଥିଲେ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଉପସ୍ଥିତିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଓ ମିକୋରାମ୍ ମୁଖ୍ୟମନ୍ତ୍ରୀ ଜୋରାମ୍ଥାଙ୍ଗା ନ୍ତଆଦିଲ୍ଲୀରେ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି

ସେ ହେଉଛନ୍ତି ସେହି ସଙ୍ଗଠନର ସଭାପତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ସତ୍ୟେନ୍ଦ୍ର ଗର୍ଗ ଓ ଆସାମ ଘରୋଇ କମିଶନର୍ ଆଶୁତୋଷ ଅଗ୍ନିହୋତ୍ରୀ ମଧ୍ୟ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ଏହି ଉଗ୍ରବାଦୀ ସଙ୍ଗଠନ ସମସ୍ତ ପ୍ରକାର ହିଂସାତ୍କକ କାର୍ଯ୍ୟକଳାପରୁ ନିବୃତ୍ତ ରହି କାତୀୟ ମୁଖ୍ୟସ୍ରୋତରେ ସାମିଲ୍ ହେବା ସହ ଶାନ୍ତିପ୍ରକ୍ରିୟାରେ ଯୋଗ ଦେବାକୁ ଆଗେଇ ଆସିବାକୁ ସହମତି ପ୍ରକାଶ କରିଛି ବିକେପି ଇଲେକ୍ସନ କମିଟି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୃଡ଼ାନ୍ତ କରିବାକୁ ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ନ୍ତଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳ ସଭାପତି ଅମିତ୍ ଶାହା କାର୍ଯ୍ୟକାରୀ ସଭାପତି ଜେପି ନଡ୍ରା ଏବଂ ଦଳର ଅନ୍ୟାନ୍ୟ ବରିଷ୍ଣ ସଦସ୍ୟମାନେ ଉପସ୍ଥିତ ଥିଲେ

ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି କନ୍ ରବର୍ଟସ୍ ସିନେଟ୍ର ସେହି ସଦସ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି

ଆସନ୍ତା ସପ୍ତାହରେ ସିନେଟ୍ ସଦସ୍ୟମାନେ ପ୍ରତିନିଧ୍ୟ ସଭା ଆଶିଥିବା ଅଭିଯୋଗଗୁଡ଼ିକ ଉପରେ ରାଷ୍ଟ୍ରପତିଙ୍କ ତାଙ୍କ ପଦର୍ ହଟାଯିବା ସଂକ୍ରାନ୍ତରେ ବିଚାର କରିବେ

ରାଷ୍ଟପତି ଟ୍ରମ୍ପ୍ ତାଙ୍କ ପଦର ଦୂର୍ପଯୋଗ କରିବା ଏବଂ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ନେଇ ଅଭିଯୋଗ ରହିଛି ଶ୍ରୀ ଟ୍ରମ୍ପ୍ ଏହି ଅଭିଯୋଗକୁ ଖଣ୍ଡନ କରି ଏହା ସମ୍ପର୍ଶ୍ଣ ଅମଳକ ବୋଲି କହିଛନ୍ତି

ଏହାଫଳରେ ଶୀତ ପ୍ରକୋପ ବୃଦ୍ଧି ପାଇଛି ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲ୍ଗୁଡ଼ିକୁ ବନ୍ଦ୍ କରିଦିଆଯାଇଛି ଆଜି ମଧ୍ୟ ରାଜ୍ୟରେ ମେଘୁଆ ପାଗ ରହିବ ଏହି ବର୍ଷା ଫଳରେ ରାଜ୍ୟରେ ଶୀତ ପ୍ରବାହ ବୃଦ୍ଧି ପାଇଛି ଟେନିସ୍ ଭାରତର ସାନିଆ ମିର୍ଜା ଓ ତାଙ୍କର ୟୁକ୍ରେନ୍ ଯୋଡ଼ିଦାର ନାଦିଆ କିଚେନକ୍ 'ହୋବାର୍ଟ୍ ଇଣ୍ଟର୍ନ୍ୟାସନାଲ୍' ଟେନିସ୍ ପ୍ରତିଯୋଗିତାର ମହିଳା ଡବଲ୍ସ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଫାଇନାଲ୍ରେ ସେମାନେ ଚୀନ୍ର ସ୍ୱ ଆଇ ପେଙ୍ଗ୍ ଓ ସୁଆଇ ଝାଙ୍ଗ୍ଙ୍କ ଯୋଡ଼ିକୁ ଭେଟିବେ କ୍ରିକେଟ୍ ଇଣ୍ଡ୍ ଅସ୍ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଜି ରାଜକୋଟ୍ଠାରେ ଚଳିତ ସିରିଜ୍ର ଦ୍ୱିତୀୟ ଆନ୍ତର୍ଜାତିକ ମ୍ୟାଚ୍ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ ଟସ୍ ଜିଶି ଭାରତକ୍ର ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ଦେଇଛି ଆକାଶବାଣୀ ପକ୍ଷରୁ ମ୍ୟାଚ୍ର ଧାରା ବିବରଣୀ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଅଦଳ ବଦଳ କରି ପ୍ରଚାର କରାଯାଉଛି